ଓଡ଼ିଶା ମାଧ୍ଧମିକ ସ୍କୁଲ ଶିକ୍ଷକ ସଂଘ କଳାହାଣ୍ଡି ଶାଖା ପକ୍ଷର୍ ଆୟୋଜିତ ମେଳାରେ ମୁଖ୍ୟଅତିଥି ଭାବରେ ଭବାନୀପାଟଣା ବିଧାୟକ ତଥା ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାଏକ ଯୋଗଦେଇ କହିଥିଲେ ଶିଶ୍ୱମାନେ ହି ଆଗାମୀ ଦିନର ଭବିଷ୍ୟତ ତେଣୁ ଶିଶ୍ୱମାନେ ସକରାମ୍କ ଭାବନା ନେଇ ଆଗକୁ ବଢ଼ିଲେ ନିଜ ଜୀବନରେ ସଫଳ ହୋଇପାରିବେ